ଆଜି ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସମସ୍ତ ରାଜ୍ୟ ଓ ଦେଶର ଜନସାଧାରଣ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣାକୁ ସଂପ୍ରସାରଣ କରିବା ପାଇଁ ମତ ଦେଇଛନ୍ତି ଶ୍ରୀ ମୋଦି କହିଛନ୍ତି ଯେଉଁ ଯେଉଁ ସ୍ଥାନରେ ଅଧିକ ସଂକ୍ରମଣ ହୋଇଛି ଓ ଯେଉଁ ଯେଉଁ ସ୍ଥାନଗୁଡ଼ିକରେ ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି ସେଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯିବ ଓ ଆଗାମୀ ଦିନଗୁଡ଼ିକରେ ସେହିସବୁ ସ୍ଥାନରେ କଡ଼ାକଡ଼ି ଭାବେ କଟକଣା ଲାଗୁ କରାଯିବ ଫଳରେ ଭୂତାଣୁ ଆଉ କୌଣସି ନୂଆ ଅଞ୍ଚଳକୁ ବ୍ୟାପିବ ନାହିଁ ବୋଲି ଶ୍ରୀ ମୋଦି କହିଛନ୍ତି

ସେ କହିଚ୍ଚନ୍ତି ସରକାର ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସଂକ୍ରାନ୍ତରେ ଆସନ୍ତାକାଲି ଏକ ବ୍ୟାପକ ଯୋଜନା ଉପସ୍ଥାପନ କରିବେ

ସେ କହିଛନ୍ତି ଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଲୋକମାନେ ଶୃଙ୍ଖଳିତ ସୈନିକ ଭଳି ସେମାନଙ୍କର କର୍ତ୍ତବ୍ୟ ନିର୍ବାହନ କରୁଛନ୍ତି ଶ୍ରୀ ମୋଦି କହିଛନ୍ତି ଜନସାଧାରଣଙ୍କର ଏହି ସାମୂହିକ ଶକ୍ତି ଡକୁର ବିଆର୍ ଆମ୍ବେଦକରଙ୍କ ଆଜି ଜୟନ୍ତୀ ଅବସରରେ ତାଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଚଳି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍କୁ ନିୟନ୍ତ୍ରଣ କରିବା ପାଇଁ ଏହା ସବୁଠୁ ଫଳପ୍ରଦ ଉପାୟ ସାବ୍ୟସ୍ତ ହେବ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣାର ପାଳନରେ ଦେଶର ଜନସାଧାରଣ ଯେଉଁ ଧୈର୍ଯ୍ୟ ଓ ଶୃଙ୍ଖଳାର ପ୍ରଦର୍ଶନ କରିଛନ୍ତି ତାହାର ଶ୍ରୀ ମୋଦି ପ୍ରଶଂସା କରିଛନ୍ତି

କରୋନା ବିପକ୍ଷରେ ଅହରହ ସଂଗ୍ରାମ ଚଳେଇଥିବା ଡାକ୍ତର ନର୍ସ ସଫେଇ କର୍ମଚାରୀ ଓ ପୁଲିସ୍ କର୍ମଚାରୀମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ଯେଉଁ ବ୍ୟକ୍ତିମାନଙ୍କର ବ୍ୟବସାୟ ଓ ଶିଳ୍ପସଂସ୍ଥା ରହିଛି ସେମାନେ ସେଥିରେ ନିଯୁକ୍ତ ଶ୍ରମିକମାନଙ୍କ ପ୍ରତି ଦୟାବାନ ହେବାକୁ ନିବେଦନ କରି ଆର୍ଥିକ ଦୁରାବସ୍ଥା ସତ୍ତ୍ୱେ ସେମାନଙ୍କର ଛଟେଇ ନ କରିବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଦେଶରେ କୋଭିଡ୍ ନାଇଣ୍ଟିନ୍ ଭୂତାଣୁ ସଂକ୍ରମିତ ହେବା ପୂର୍ବରୁ ଦେଶର ବିମାନ ବନ୍ଦରଗୁଡ଼ିକରେ ଯାଞ୍ଚ ଆରମ୍ଭ କରାଯାଇଥିଲା ସେ କହିଛନ୍ତି ସାମୃହିକ ଉଦ୍ୟମ ଓ ଠିକ୍ ସମୟରେ ନିଷ୍କଭି ଗ୍ରହଣ ଆଜି ଦେଶକୁ ବିଶ୍ୱର ବିଭିନ୍ନ ଉନ୍ନତ ଦେଶଗୁଡ଼ିକ ତୁଳନାରେ ଏ କ୍ଷେତ୍ରରେ ଅଧିକ ସୁରକ୍ଷିତ ରଖିପାରିଛି

କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଗହମ ସଂଗ୍ରହ ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ଅନ୍ୟାନ୍ୟ ନିୟମର ପାଳନ କରିବାକୁ ସରକାର ସର୍ତ୍ତାବଳୀ ଲାଗୁ କରିଛନ୍ତି ଚଳିତବର୍ଷ ଅଦିନିଆ ବର୍ଷା ଓ କୁଆପଥର ବୃଷ୍ଟି ସଭ୍ଜ୍ୱେ ରବି ଫସଲ ପ୍ରଚୁର ପରିମାଣରେ ଉତ୍ପାଦିତ ହୋଇଛି କୃଷକମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀଗୁଡ଼ିକର ବିକ୍ରୟ ପାଇଁ ସରକାରୀ ସଂସ୍ଥାଗୁଡ଼ିକର ସହାୟତା ଆବଶ୍ୟକ କରୁଛନ୍ତି

ତାଙ୍କର ଜନ୍ମସ୍ଥାନ ଏବେ ଡକୁର ଆମ୍ଭେଦକର ନଗର ଭାବେ ନାମିତ ହୋଇଛି ଡକ୍ଟର ଆମ୍ବେଦକର ଜଣେ ବିଶିଷ୍ଟ ଆଇନଜ୍ଞ ଅର୍ଥନୀତିଜ୍ଞ ରାଜନୀତିଜ୍ଞ ଓ ସାମାଜିକ ସଂସ୍କାରକ ଥିଲେ ସମାଜର ଦୁର୍ବଳ ଶ୍ରେଣୀ ପ୍ରତି ଯୁଗଯୁଗରୁ ହୋଇଆସୁଥିବା ପକ୍ଷପାତକୁ ଲୋପ କରିବା ଦିଗରେ ସେ ଆଜୀବନ ସଂଗ୍ରାମ କରିଥିଲେ ସ୍ୱାଧୀନତା ପରେ ସେ ଦେଶର ପ୍ରଥମ ଆଇନ ଓ ନ୍ୟାୟ ମନ୍ତ୍ରୀ ହୋଇଥିଲେ ଓ ଭାରତୀୟ ସମ୍ବିଧାନର ପ୍ରଣୟନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସମସ୍ତ ପ୍ରକାରର ପକ୍ଷପାତକୁ ଲୋପ କରିବା ପାଇଁ ସେ ଅନେକ ନିୟମ ପ୍ରଣୟନ କରିଥିଲେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ବାର୍ତ୍ତାରେ କହିଛନ୍ତି ଏହିସବୁ ପର୍ବ ଭାରତର ଏକତା ଓ ସଂସ୍କୃତିକ ବିବିଧତାର ପ୍ରତୀକ ବହନ କରେ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ଏହି ଅବସରରେ ତାଙ୍କର ବାର୍ତ୍ତା ଦେଇ ଦେଶର ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖ ଏବଂ ସମୂଦ୍ଧିର କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବାର୍ତ୍ତା ଦେଇ ଏହିସବୁ ପର୍ବ ଦେଶର ଜନସାଧାରଣଙ୍କ ମଧ୍ୟରେ ଭ୍ରାତୃଭାବ ଜାଗ୍ରତ କରାଇବ ବୋଲି ଆଶା ପ୍ରକାଶ କରିଛନ୍ତି